ଉତ୍ତରଭାରତର ଅଧିକାଂଶ ସ୍ଥାନରେ ଶୀତଲହରୀ ଜାରି ରହିଛି

ନାଗରିକମାନଙ୍କ ପାଇଁ ଆଧାରକୁ ପ୍ରାଥମିକ ପରିଚୟପତ୍ର ଭାବେ ବିବେଚନା କରାଯିବା ପରେ ଆଧାରକାର୍ଡଧାରୀଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧିପାଇ ଏ ଦିଗରେ ବିଶେଷ ସଫଳତା ହାସଲ ହୋଇପାରିଛି

ଗଭ୍ ପିଏମ୍ଏୱାଇ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଦେଶରେ ବର୍ତ୍ତମାନ ସୁଦ୍ଧା ଏକ କୋଟିରୁ ଅଧିକ ଗୃହ ନିର୍ମାଣ ନିମନ୍ତେ ମଞ୍ଜୁରୀ ପ୍ରଦାନ କରାଯାଇଛି

ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ହେଉଛି ବିଶ୍ୱର ସର୍ବବୃହତ୍ ସୁଲଭ ଗୃହନିର୍ମାଣ ଅଭିଯାନ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦୁର୍ଗାଶଙ୍କର ମିଶ୍ର କହିଛନ୍ତି ଏହି ଯୋଜନା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକେ ଲାଭବାନ ହେଉଛନ୍ତି

ଏହି ଯୋଜନା ମାଧ୍ୟମରେ ଘରର ମାଲିକାନା ଗୃହକର୍ତ୍ତୀଙ୍କ ନାଁରେ ବା ମିଳିତ ଭାବେ ରହୁଥିବାରୁ ଏହାଦ୍ୱାରା ମହିଳା ସଶକ୍ତିକରଣ ମଧ୍ୟ କରାଯାଇ ପାରୁଛି ରାମ ମାଧବ ଜାମ୍ମ ବିରୋଧୀ ଦଳଗୁଡ଼ିକ ନାଗରିକତା ସଂଶୋଧନ ଆଇନ୍କୁ ନେଇ ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର ଓ ବିଦ୍ୱେଷମୂଳକ ଅଭିଯାନ ଚଳାଇଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଆଜି ଅଭିଯୋଗ କରିଛନ୍ତି କାଞ୍ଗୁଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହି ବରିଷ୍ଠ ନେତା କହିଛନ୍ତି କଂଗ୍ରେସ ନେତୃତ୍ୱରେ ବିରୋଧୀଦଳଗୁଡ଼ିକ ସିଏଏ ପ୍ରସଙ୍ଗ ଉପରେ ଦେଶର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ପ୍ରୟାସ ଚଳାଇଛନ୍ତି ସିଏଏ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରରେ ଭ୍ରମିତ ନ ହେବା ପାଇଁ ସେ ଜାମ୍ମୁ କାଶ୍କୀରର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଜାମ୍ମୁ କାଶ୍ମୀରର ପରିସ୍ଥିତି ଉପରେ ଶ୍ରୀ ମାଧବ କହିଛନ୍ତି କାଶ୍ମୀର ଉପତ୍ୟକାର ପରିସ୍ଥିତି କ୍ଷୀପ୍ରଗତିରେ ସ୍ୱାଭାବିକ ହେବାରେ ଲାଗିଛି

ଇଣ୍ଟରନେଟ୍ ଉପରେ ଥିବା କଟକଣା ଉଠାଇବା ଉପରେ ବିଜେପି ନେତା କହିଛନ୍ତି ଆଜିଠାର୍ଚ କାର୍ଗିଲ୍ ଅଞ୍ଚଳରେ ଇଷ୍ଟରନେଟ୍ ସେବା ପୁଣି ଆରମ୍ଭ କରାଯାଇଛି ଏବଂ ପରିସ୍ଥିତି ଅନୁକୂଳ ହେଲେ ଜାମ୍ମୁ ଓ କାଶ୍ମୀର ଉପତ୍ୟକାରେ ଖୁବ୍ ଶୀଘ୍ର ଇଣ୍ଟରନେଟ୍ ସେବା ପୁନଃ ପ୍ରଚଳନ କରାଯିବ ବିଜେପି ର୍ୟାଲି ନାଗରିକତା ସଂଶୋଧନ ଆଇନ୍କୁ ସମର୍ଥନ କରି ବିଜେପି ପକ୍ଷରୁ ଆଜି ପୁଡ଼ୁଚେରୀଠାରେ ଏକ ରାଲିର ଆୟୋଜନ କରାଯାଇଥିଲା ବିଜେପି ରାଜ୍ୟସଭାପତି ଭି ସାମିନାଥନ ଏହି ର୍ୟାଲିର ନେତୃତ୍ୱ ନେଇଥିଲେ ସ୍ୱଦେଶୀ ସୁତାକଳଠାରେ ଅନୁଷ୍ଠିତ ଏହି ର୍ୟାଲିରେ ପ୍ରାୟ ଏକହଜାର ଦଳୀୟ କର୍ମୀ ଯୋଗଦେଇଥିଲେ ଏହି ର୍ୟାଲି ସହରର ବିଭିନ୍ନ ରାସ୍ତା ପରିକ୍ରମା କରି ମୁଖ୍ୟ ଡାକଘରଠାରେ ଉଦ୍ଯାପିତ ହୋଇଥିଲା ବିଜେପିର ସହଯୋଗୀ ଏନ୍ଆର୍ କଂଗ୍ରେସ ଓ ଏଡିଏମ୍କେ ଦଳ ଏହି ର୍ୟାଲିରେ ଅଂଶଗ୍ରହଣ କରିନଥିଲେ ଅମିତ ଶାହା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶ ପାଇଁ ପ୍ରାଣବଳୀ ଦେବାରେ ହିମାଚଳ ପ୍ରଦେଶ ସବ୍ବେଳେ ଆଗରେ ରହିଛି

ଦେଶ ପାଇଁ ହିମାଚଳ ପ୍ରଦେଶବାସୀ ଦେଇଥିବା ବଳିଦାନ ପାଇଁ ସେ ସେମାନଙ୍କୁ ଅଭିଭାବଦନ ଜଣାଇଥିଲେ ରାଜ୍ୟରେ ଜୟରାମ ଠାକୁରଙ୍କ ନେତୃତ୍ୱାଧୀନ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏହି ର୍ୟାଲି ଆୟୋଜନ କରାଯାଇଥିଲା ଶ୍ରୀ ଶାହା କହିଛନ୍ତି ନାଗରିକତା ସଂଶୋଧନ ଆଇନ୍ ନେଇ କଂଗ୍ରେସ ଲୋକଙ୍କୁ ମିଥ୍ୟା ସୂଚନା ଦେଉଛି ଏବଂ ଏହି ଆଇନ୍ରେ କାହାରି ନାଗରିକତା ଚାଲିଯିବାର ପ୍ରାବଧାନ ନାହିଁ ବିଜେପି କାର୍ଯ୍ୟକାରି ସଭାପତି କେପି ନଡ୍ଯା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରମ୍ରଖ ଏହି ସମାବେଶରେ ଉପସ୍ଥିତ ଥିଲେ ଆସାମ ସିଏମ୍ ସିଏଏ ନାଗରିକତା ସଂଶୋଧନ ଆଇନ୍ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥହାନୀ କରିବ ବୋଲି ବିରୋଧୀ ଦଳ ପକ୍ଷରୁ କରାଯାଉଥିବା ଦାବିକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଖଣ୍ଡନ କରିଛନ୍ତି ଆଜି ଜାଗିର ରୋଡ୍ଠାରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ସୋନୱାଲ୍ ପ୍ରଣିଥରେ କହିଛନ୍ତି ଆସାମର ମୂଳବାସିନ୍ଦାଙ୍କ ଭାଷା ଭ ଅଧିକାର ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ କଂଗ୍ରେସ ଓ ବାମ ଦଳଗୁଡ଼ିକ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଏଥିରେ ଉଦ୍ବୋଧନ ଦେଇ ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟର ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ବଦ୍ଧପରିକର ଆମର ସମ୍ଭାଦଦାତା ଜଣାଇଛନ୍ତି ବିଜେପିର ବହୁ ବରିଷ୍ଠ ନେତା ଆସୋମ ଗଣପରିଷଦ ଏବଂ ବିପିଏଫ୍ ପକ୍ଷରୁ ମଧ୍ୟ ଆଜି ଜାଗିର ରୋଡ୍ରେ ଶାନ୍ତି ଶୋଭାଯାତ୍ରା ବାହାର କରାଯାଇଥିଲା ହଜାର ହଜାର ଲୋକ ଏହି ର୍ୟାଲିରେ ଭାଗ ନେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତାକାଲି ଗୌହାଟୀଠାରେ ଏକ ସିଏଏ ବିରୋଧୀ ର୍ୟାଲିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ପାଣିପାଗ ବିଭାଗ କହିଛି ଏହି ଅଞ୍ଚଳରେ ଆକାଶ ପରିଷ୍କାର ରହିବା ସହ ଭୀଷଣ ଥଣ୍ଡା ଅନୁଭୂତ ହେବ ହରିଆଣା ଓ ପଞ୍ଜାବରେ ମଧ୍ୟ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି

ମଧ୍ୟପ୍ରଦେଶରେ ବର୍ଷା କୁହୁଡ଼ି ଓ କାଲୁଆପବନ ଯୋଗୁଁ ପାଗ ଭୟଙ୍କର ଅସହ୍ୟ ହୋଇପଡ଼ିଛି ବିହାରରେ ଅତ୍ୟଧିକ ଥକ୍ତା ଯୋଗୁଁ ଅଧିକାଂଶ ଜିଲ୍ଲାରେ ସରକାରୀ ସ୍କୁଲ୍ଗୁଡ଼ିକରେ ପାଠପଡ଼ା ବ୍ୟାହତ ହୋଇଛି

ନାଇଡୁ ଏଲ୍ପିଜି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆଜି ଓଡ଼ିଶାର ବଲାଙ୍ଗୀରଠାରେ ଏଲ୍ପିଜି ବଟଲିଂ ପ୍ଲାଷ୍ଟକୁ ଜାତି ଉଦ୍ଦେଶ୍ୟରେ ଉହର୍ଗ କରିଛନ୍ତି ଖରାପ ପାଗ ଯୋଗୁଁ ଓଡ଼ିଶା ଗସ୍ତ ବାତିଲ କରି ଉପରାଷ୍ଟ୍ରପତି ଛତିଶଗଡ଼ର ରାୟପୁରରୁ ଭିଡ଼ିଓ କନ୍ଫରେନ୍ବିଂ ମାଧ୍ୟମରେ ଏହି ବଟଲିଂ ପ୍ଲାା୍କର ଲୋକାର୍ପଣ କରିଥିଲେ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ବିପିସିଏଲ୍ର ଏହି ଏଲ୍ପିଜି ବଟଲିଂ ପ୍ଲାଷ୍ଟକୁ ଉଦ୍ଘାଟନ କରିଥିଲେ ଗୁଜରାଟ ଏଚ୍ସି ଗ୍ରଜରାଟ ହାଇକୋର୍ଟ ଚଳିତ ବର୍ଷ ଅକ୍ଟୋବର ମାସରେ ସ୍ୱରତରେ ଏକ ତିନିବର୍ଷ ଶିଶୁକନ୍ୟା ସହିତ ଦୁଷ୍କର୍ମ କରି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ବ୍ୟକ୍ତି ବିରୁଦ୍ଧରେ ତଳକୋର୍ଟ ଦେଇଥିବା ମୃତ୍ୟୁ ଦଶ୍ଡାଦେଶକୁ କାଏମ ରଖିଛନ୍ତି ଚଳିତ ବର୍ଷ କ୍କୁଲାଇ ମାସରେ ସୁରତ ସ୍ଥିତ ସ୍ୱତନ୍ତ ପୋକ୍ବୋ ଅଦାଲତ ଦେଇଥିବା ମୃତ୍ୟୁ ଦଶ୍ଡାଦେଶ ବିରୁଦ୍ଧରେ ଅଭିଯୁକ୍ତ ଅନିଲ ଯାଦବ ପକ୍ଷରୁ ହୋଇଥିବା ଆବେଦନକୁ ଜଷ୍ଟିସ୍ ବେଲା ତ୍ରିବେଦୀ ଓ ଜଷ୍ଟିସ୍ ଏସି ରାଓଙ୍କ ଖଣ୍ଡପୀଠ ଆଜି ଅଗ୍ରାହ୍ୟ କରିଦେଇଛନ୍ତି ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖି ଅଦାଲତ ଏହି ମାମଲାଟି ବିରଳରୁ ଅତି ବିରଳ ବୋଲି ମତଦେଇଛନ୍ତି

ଏହି ପ୍ରସ୍ତାବିତ ନିର୍ଗମନ ଅଧିନିୟମ ୟୁରୋପୀୟ ନିୟମ ଢାଞ୍ଚାରେ ପ୍ରସ୍ତୁତ କରିବା ପାଇଁ ବିଚାର କରାଯାଉଛି